ପିଏମ୍ ସାଇନ୍ସ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରୋଟି ପଦକ୍ଷେପ ନବସ୍କଜନ ଧୈର୍ଯ୍ୟ ଉତ୍ପାଦ ଏବଂ ସମୃଦ୍ଧି ମାଧ୍ୟମରେ ଦେଶକୁ ଦ୍ରୁତ ବିକାଶପଥରେ ଆଗେଇ ନେବାକୁ ବୈଜ୍ଞାନିକମାନଙ୍କୁ ଆହ୍ୱାନ କରିଛନ୍ତି ଭାରତର ବିଜ୍ଞାନ ବୈଷୟିକ ଜ୍ଞାନ ଏବଂ ନବସ୍କଜନରେ ପରିବର୍ତ୍ତନ ମାଧ୍ୟମରେ ଦେଶର ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ ସମ୍ଭବ ବୋଲି ଶ୍ରୀ ମୋଦି କହିଛନ୍ତି

ଏକ ଦୀର୍ଘକାଳୀନ ବିକାଶର ରୋଡ୍ମ୍ୟାପ୍କୁ ଆଧାର କରି ଭାରତ ନରନ୍ତର ପରିବେଶ ଅନୁକୁଳ ପରିବହନ ଏବଂ ଶକ୍ତି ସଫରକ୍ଷଣର ବିକଳ୍ପ ମାଧ୍ୟମରେ ବିକାଶପଥରେ ଆଗେଇ ଚାଲିବ ବୋଲି ଶ୍ରୀ ମୋଦି କହିଛନ୍ତି ଭାରତର ଶକ୍ତିର ଚାହିଦା ଯଥେଷ୍ଟ ବୃଦ୍ଧି ପାଇଛି ଯାହାଦ୍ୱାରା ଗ୍ରୀଡ୍ ଓ ଶକ୍ତି ଯୋଗାଣ ପରିଚାଳନାର ଆବଶ୍ୟକତା ଅନୁଭୂତ ହୋଇଛି ସମସ୍ତ ବର୍ଜ୍ୟବସ୍ତୁକୁ ସମ୍ଭଳରେ ପରିଣତ କରିବା ପାଇଁ ଆମେ ଯଥା ସମ୍ଭବ ପ୍ରୟାସ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ଜେିବ ଇନ୍ଧନ ଏବଂ ଇଥେନଲ୍ ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଷ୍ଟାର୍ଟ୍ଅପ୍ମାନଙ୍କ ପାଇଁ ଅପାର ସମ୍ଭାବନା ରହିଛି ଗ୍ରାମୀଣ ଅର୍ଥନୀତିର ଇକୋ ସିଷ୍ଟମ୍ ଭାବେ ବିବେଚିତ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ବୈଷୟିକ ଜ୍ଞାନର ସିଧାସଳଖ ସଂଯୋଗର ଆବଶ୍ୟକ ରହିଛି ସେହିପରି ମୃତ୍ତିକା ଏବଂ ଜଳର ଇକୋ ସିଷ୍ଟମ ବଜାୟ ରଖିବା ଏବଂ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ବର୍ଜନ କରିବା ପାଇଁ ନିଷ୍କଭି ନିଆଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଜଳକୀବନ ମିଶନ ପାଇଁ ଟେକ୍ନୋଲୋଜି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଏହା ବୈଜ୍ଞାନିକମାନଙ୍କର ଦାୟିତ୍ୱ ଯେ ସେମାନେ ଜଳକୁ ପୁନଃ ବ୍ୟବହାରଯୋଗ୍ୟ କରିବା ପାଇଁ ପ୍ରଭାବଶାଳୀ ବୈଷୟିକ ଜ୍ଞାନ ବିକଶିତ କରନ୍ତୁ ସେହିପରି ଡିକିଟାଲ୍ ଟେକ୍ନୋଲୋଜି ଇ କମର୍ସ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ ସେବା ଦ୍ରତଗତିରେ ଗ୍ରାମାଞଳର ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରୁଛି ଟେକ୍ନୋଲୋଜିର ବିକାଶ ଯୋଗୁଁ ଆକି କୃଷକମାନେ ନିଜର ଉତ୍ପାଦକୁ ବିନା ମଧ୍ୟସ୍ଥି ଓ ଦଲାଲଙ୍କ ହସ୍ତକ୍ଷେପରେ ସିଧାସଳଖକ ବଜାରରେ ବିକ୍ରି କରିପାରୁଛନ୍ତି ବିଶ୍ୱର ସର୍ବବୃହତ ଯୋଜନା ସ୍ପଚ୍ଚଭାରତ ଅଭିଯାନ ଏବଂ ଆୟୁଷ୍ମାନ ଭାରତ ସାରା ବିଶ୍ୱରେ ଉଚ୍ଚପ୍ରଶଂସା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଟେକ୍ନୋଲୋଜି ଏବଂ ସୁ ଶାସନ ଓ ପ୍ରଭାବଶାଳୀ ପ୍ରଶାସନ ଯୋଗୁଁ ଏହା ସମ୍ଭବ ହେଇଛି ବୋଲି କହିଛନ୍ତି

କେନ୍ଦ୍ରମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ରରପ୍ତା ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏଥିରେ ଯୋଗଦେଇଥିଲେ ଚଳିତବର୍ଷ ଏହି ବିଜ୍ଞାନ କଂଗ୍ରେସର ବାର୍ତ୍ତା ରହିଛି ' ଗ୍ରାମ୍ୟ ଉନ୍ନୟନ ଲାଗି ପ୍ରଯୁକ୍ତି ବିଦ୍ୟା

ଏହି ଅବସରରେ ଜଳବାୟୁ ପରିବର୍ତ୍ତନ ଖାଦ୍ୟ ସୁରକ୍ଷା ଭେଷଜ ଜ୍ଞାନ କୌଶଳ ଭଳି କେତେକ ସ୍ୱତନ୍ତ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯିବ ମହିଳା କୂଷକ ଶିଶୁ ଓ ବିଜ୍ଞାନ କ୍ଷେତ୍ର ସହିତ କଡ଼ିତ ବିଶିଷ୍ଟ ବ୍ୟକ୍ତିମାନେ ଏହି ବିଜ୍ଞାନ କଂଗ୍ରେସ ଅବସରରେ ବିଭିନ୍ନ ପ୍ରସଙ୍ଗ ଉପରେ ବିଚାର ବିମର୍ଷ କରିବେ

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଗ୍ରାମ୍ୟ ଉନ୍ନୟନ ଉପରେ ଅଧିକ ଗୁରୁତ୍ୱ ଦେଇ ଏହି ଅଧିବେଶନରେ ପ୍ରଥମଥର ଲାଗି କୃଷକ ବିଜ୍ଞାନ କଂଗ୍ରେସର ଆୟୋଜନ କରାଯାଇଛି ସେହିଭଳି ଶିଶୁ ବିଜ୍ଞାନ କଂଗ୍ରେସ ମହିଳା ବିଜ୍ଞାନ କଂଗ୍ରେସ ପୂର୍ବତନ କୁଳପତି ବିଜ୍ଞାନ କଂଗ୍ରେସ ଏବଂ ମେଗା ବିଜ୍ଞାନ ପ୍ରଦର୍ଶନୀ ପ୍ରାଇଡ୍ ଅଫ୍ ଇଣ୍ଡିଆ ଆଇଏସ୍ସି ଏକ୍ପୋ ମଧ୍ୟ ଏହି ବିଜ୍ଞାନ କଂଗ୍ରେସ ସମୟରେ ଅନୁଷ୍ଠିତ ହେବ ଅମିତ ଶାହା ସିଏଏ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନାଗରିକତା ସଂଶୋଧନ ଆଇନକୁ ନେଇ ବିକ୍ଷୋଭ ପ୍ରଦର୍ଶନକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ଏହା ଦ୍ୱାରା କୌଣସି ଭାରତୀୟଙ୍କୁ ନାଗରିକତା ହରାଇବାକୁ ପଡ଼ିବ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଆହ୍ପାନ କହିଛନ୍ତି ଯେ ସିଏଏର କେଉଁ ଧାରାରେ ଉଲ୍ଲେଖ ରହିଛି ଯେ କୌଣସି ଭାରତୀୟ ନାଗରିକତା ହରାଇବେ ତାହା ସେମାନେ ପ୍ରମାଣ କରି ଦେଖାନ୍ତୁ ବିରୋଧୀ ଦଳର ଭୁଲ୍ ସୂଚନା ଓ ଅପପ୍ରଚାରରେ ବିଶେଷକରି ସଂଖ୍ୟାଲଘ୍ମ ଓ ଅନ୍ୟ ନାଗରିକମାନେ ବିଭ୍ରାନ୍ତ ନ ହେବାକୁ ସେ ନିବେଦନ କରିଛନ୍ତି

ପ୍ରସାଦ ଇଣ୍ଟରଭିଉ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନ ସିଏଏ କାହାର ନାଗରିକତା ଛଡ଼ାଇ ନେବନାହିଁ ଡିଡି ନ୍ୟୁଜ୍ ସହ ଏକ ସାକ୍ଷାତକାରରେ ଶ୍ରୀ ପ୍ରସାଦ କହିଛନ୍ତି ଏହି ଆଇନ୍ ହିନ୍ଦୁ ଖ୍ରୀଷ୍ଟିଆନ୍ ଶିଖ୍ ବୁଦ୍ଧ ଓ ଜୈନ ଏବଂ ପାର୍ସୀ ଧର୍ମାବଲମ୍ୟୀ ଓ ପାକିସ୍ତାନ ଆଫଗାନିସ୍ଥାନ ଏବଂ ବାଂଲାଦେଶରୁ ପଳାଇ ଆସିଥିବା ଶରଣାର୍ଥୀଙ୍କୁ ନାରଗିକତା ପ୍ରଦାନ କରିବ

ସିଡିଏସ୍ ମିଟିଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବିଭିନ୍ନ ବିଭାଗର ମୁଖ୍ୟମାନେ ନିଜ ଭିତରେ ସମନ୍ଧୟ ରକ୍ଷା କରିବା ସହ ସେମାନଙ୍କର ମତାମତ ପ୍ରଦାନ କରିବା ପାଇଁ ଚିଫ୍ ଅଫ୍ ଡିଫେନ୍ନ ଷ୍ଟାଫ୍ ସିଡିଏସ୍ ଜେନେରାଲ୍ ବିପିନ୍ ରାଓ୍ୱତ ନିର୍ଦ୍ଦେଶ ଦେଇଛନ୍ତି

ଏଶିକି ପୂର୍ବରୁ ଥିବା ସମସ୍ତ ହେଲ୍ପ୍ ଲାଇନ୍ ନମ୍ଘରଗୁଡ଼ିକ ଅକାମୀ ହୋଇଯିବ ରେଳଯାତ୍ରା ସମୟରେ ଏହି ନମ୍ଭରକୁ ସଂଯୋଗ କରିବାରେ ସୁବିଧା ହେବ ଏବଂ ଯାତ୍ରୀମାନଙ୍କୁ ଏହା ମନେରଖିବାରେ ସହଜ ହେବ

ସେହିଭଳି ଯେକୌଣସି ମୋବାଇଲ୍ ଫୋନ୍ରୁ ଏହି ନମ୍ବରକୁ ସଂଯୋଗ କରାଯାଇ ପାରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ଖେଲୋ ଇଣ୍ଡିଆ ଆସନ୍ତା ଦଶ ତାରିଖରୁ ଆସାମର ଗୌହାଟୀରେ ଆରମ୍ଭ ହେବାକୁ ଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା ଲାଗି କ୍ଷୋରଦାର ପ୍ରସ୍ତୁତି ଚାଲିଛି

ଆସାମ କ୍ରୀଡ଼ା ପ୍ରାଧିକରଣର ମହାନିର୍ଦ୍ଦେଶକ ଓଙ୍କାର କେଡ଼ିଆ ଓ ସାମାଜିକ କଲ୍ୟାଣ ବିଭାଗ ସଚିବ ହେମେନ ଦାସ ଗତ ସନ୍ଧ୍ୟାରେ ଗୌହାଟୀସ୍ଥିତ ଆକାଶବାଣୀର ଏକ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ଏହି ସ୍ବଚନା ଦେଇଛନ୍ତି